ପିଏମ୍ ସାଇନ୍ ଫେଷ୍ଟିଭାଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଜ୍ଞାନ ବୈଷୟିକଜ୍ଞାନ ଓ ନବୀକରଣ କ୍ଷେତ୍ରରେ ଭାରତର ଯଥେଷ୍ଟ ଦକ୍ଷତା ରହିଛି ସେ କହିଛନ୍ତି ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନରେ ଭାରତର ବୈଷୟିକଜ୍ଞାନ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆଗରେ ରହିଛି ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି ଓ ଏଥିପାଇଁ ନିଜର ଗବେଷଣା ବ୍ୟବସ୍ଥାରେ ଉନ୍ନତି ଆଣିଛି ଶ୍ରୀ ମୋଦୀ କହିଛନ୍ତି ମହାକାଶ କ୍ଷେତ୍ରରେ ଭାରତ ଯେଭଳି ଅଗ୍ରଗତି ହାସଲ କରିଛି ଠିକ୍ ସେହିଭଳି ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିପାରିଛି ସେ କହିଛନ୍ତି ବିଜ୍ଞାନ ଶିକ୍ଷାପାଇଁ ଭାରତକୁ ଏକ ନିର୍ଭରଶୀଳ କେନ୍ଦ୍ରରେ ପରିଣତ କରିବା ହେଉଛି ଆମର ମୂଳ ଲକ୍ଷ୍ୟ ଏଥିସହିତ ଭାରତର ବୈଜ୍ଞାନିକ ସମ୍ପ୍ରଦାୟ ଯେପରି ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକମାନଙ୍କର ସମକକ୍ଷ ହୋଇପାରିବ ସେ ଦିଗରେ ଦେଶ ଅହରହ ଉଦ୍ୟମ ଚଳାଇଛି ପିଏମ୍ ବିଶ୍ୱଭାରତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ପଶ୍ଚିମବଙ୍ଗ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ସିବିଏସ୍ଇ ବୋର୍ଡ ଏକ୍ସାମ୍ ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି କୋଭିଡ୍ ନାଇଷ୍ଟିନ୍କୁ ଦୂଷ୍ଟିରେ ରଖି ଏବଂ ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହ ବିଚାରବିମର୍ଷ ପରେ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ଫେବୃୟାରୀରେ ନ କରାଇବା ପାଇଁ ସରକାର ନିଷ୍ପଭି ନେଇଛନ୍ତି ପରୀକ୍ଷା ସଂକ୍ରାନ୍ତ ପରବର୍ତ୍ତୀ କାର୍ଯ୍ୟସୂଚୀ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି ଦେଶରେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗୀତା ମୂଳକ ପରୀକ୍ଷା ଓ ବୋର୍ଡ ପରୀକ୍ଷା ପରିଚାଳନା ସଂକ୍ରାନ୍ତରେ ଶିକ୍ଷକମାନଙ୍କ ସହ ଏକ ଭର୍ଚ୍ଚଆଲ୍ ବୈଠକରେ ମତବିନିମୟ ସମୟରେ ଶ୍ରୀ ପୋଖରିଆଲ ଏହା କହିଛନ୍ତି ଦଶମ ଓ ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଅନେକ ଛାତ୍ର ଓ ଶିକ୍ଷକ ଅନୁରୋଧ କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ଛାତ୍ରମାନଙ୍କ ପ୍ରତି ସର୍ବଦା ସମ୍ପେଦନଶୀଳ ଏଇ ସରକାର ସେମାନଙ୍କର ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି ବୋଲି ଶ୍ରୀ ନିଶଙ୍କ କହିଛନ୍ତି

ତାଛଡ଼ା ଭାରତ ଆମେରିକା ଭାଗିଦାରୀ ସମ୍ପର୍କରେ ଘଟିଥିବା ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଚେଷ୍ଟାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି ଆମେରିକାର ଏହି ସର୍ବଶ୍ରେଷ୍ଠ ସାମରିକ ସନ୍ନାନକୁ ସେ ଦେଶର ରାଷ୍ଟ୍ରପତି ଅନ୍ୟ ଦେଶର ରାଷ୍ଟ୍ର ମୁଖ୍ୟ କିମ୍ବା ସରକାରୀ ମୁଖ୍ୟଙ୍କୁ ପ୍ରଦାନ କରିଥାନ୍ତି ପ୍ରଧାନମନ୍ତ୍ରୀଙ୍କ ତରଫରୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ସେହି ଉସବରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମ୍ୟାରିସନ୍ ଓ ଜାପାନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି

ଏହି ସମ୍ମାନ ପାଇଥିବାରୁ ସେ ନିଜକୁ ଗୌରବାନ୍ୱିତ ମନେ କରୁଥିବାର ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି

ସ୍ଚଚନା ଯୋଗ୍ୟ ଯେ ଏହି ନିର୍ବାଚନରେ ବାଲଟ କାଗଜ ବ୍ୟବହାର ହୋଇଥିବାରୁ ଭୋଟ ଗଣତିରେ ବିଳମ୍ବ ଘଟୁଛି

ରାଜପଥ ନିର୍ମାଣରେ ନିରାପତ୍ତା ଓ ସବୁଜ ପ୍ରଯୁକ୍ତିର ଉପଯୋଗ ନିମନ୍ତେ ଏହି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର କ୍ଷମତା ବୃଦ୍ଧି କରିପାରିବ

ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡକ୍ଟର ସିଏସ୍ ମହାପାତ୍ର କହିଛନ୍ତି ଯାନବାହନ ଅନୁକୂଳ ନିରାପଦ ସଡ଼କ ନିର୍ମାଣ କ୍ଷେତ୍ରରେ ଏହି ପ୍ରକଳ୍ପ ନୂଆ ମାନକ ସୃଷ୍ଟି କରିବ ଉତ୍ତରପ୍ରଦେଶ ଆନ୍ଧ୍ରପ୍ରଦେଶ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ସଡ଼କ ପ୍ରକଳ୍ପ ଗମନାଗମନ ବ୍ୟବସ୍ଥାରେ ଉନ୍ତି ଆଶିବା ସହ ଆର୍ଥିକ ବିକାଶକ୍ ପ୍ରୋସାହିତ କରିବ ବୋଲି ଶ୍ରୀ ମହାପାତ୍ କହିଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ ସରକାରଙ୍କ ନୀତିର ଉପଯୁକ୍ତ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସରକାର କହିଛନ୍ତି ସେପ୍ଟେମ୍ବର ମଧ୍ୟଭାଗରୁ ଦେଶରେ କୋବିଡ୍ ସଂକ୍ରମଣ ହ୍ରାସ ପାଇବା ଆରମ୍ଭ କରିଛି

ଗଭ୍ ସର୍ଭେଲ୍ୟାନ୍ସ ଏସ୍ଓପି ବ୍ରିଟେନ୍ରେ କରୋନା ଭୂତାଣୁର ନୂଆ ରୂପ ଚିହ୍ନଟ କରାଯାଇଥିବା ଦୃଷ୍ଟିରୁ ସରକାର ସର୍ବେକ୍ଷଣ ପାଇଁ ଆଦର୍ଶ ପରିଚାଳନା ପ୍ରକ୍ରିୟା ଜାରି କରିଛନ୍ତି